ତେଶୁ ବିକାଶ ଉପରେ ମଧ୍ଧ ସେମାନଙ୍କର ସମାନ ଅଧିକାର ରହିଛି

ନାମଲେଖା ସମ୍ୟନ୍ବୀୟ ସବିଶେଷ ତଥ୍ୟ ଅନ୍ଲାଇନ୍ରେ ଅପ୍ଡେଟ୍ ହେବ

ଅନ୍ୟପକ୍ଷରେ ଯାଜପୁର ବିରଜା ମନ୍ଦିରରେ ଦୁର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ପ୍ରସଙ୍ଗରେ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି